ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ସମୟରେ ଯେଉଁସବୁ ସେବାକୁ କଟକଶାରୁ ଛାଡ଼ କରାଯିବ ତାହାର ସେ ଏକ ତାଲିକା ଦେଇଛନ୍ତି ସେ କହିଛନ୍ତି କଟକଣା କୋହଳ ସମୟରେ ଯେଉଁ କାର୍ଯ୍ୟଗୁଡ଼ିକୁ ନିଷେଧ କରାଯିବ ସେଗ୍ରଡ଼ିକ ମଧ୍ୟରେ ମ୍ରଖ୍ୟତଃ ଯାତ୍ନୀବାହୀ ଯାନବାହାନ ଚଳାଚଳ ଯାତ୍ରୀବାହୀ ବିମାନ ଚଳାଚଳ ଯାତ୍ରୀବାହୀ ରେଳ ଚଳାଚଳ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବ୍ୟବସାୟିକ ଶିଳ୍ପରେ କାର୍ଯ୍ୟ ଓ ଆମୋଦପ୍ରମୋଦ ସେବା ଅନ୍ତର୍ଭୁକ୍ତ

ଲକ୍ଡାଉନ୍ ରିଲାକ୍ଟେସନ୍ ଯେଉଁ ସ୍ଥାନଗୁଡ଼ିକରେ ଅତ୍ୟଧିକ ମାତ୍ରାରେ କରୋନା ଭୂତାଣୁର ସଂକ୍ରମଣ ହୋଇନାହିଁ ସେହିସବୁ ସ୍ଥାନଗୁଡ଼ିକରେ କେନ୍ଦ୍ର ସରକାର ଆକିଠାରୁ କଟକଣାକୁ କିଛିମାତ୍ରାରେ କୋହଳ କରିଛନ୍ତି

ତେବେ କମ୍ ଆୟ କରୁଥିବା ବ୍ୟକ୍ତି ଓ କୃଷକମାନଙ୍କ ସାଂପ୍ରତିକ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କହିଛନ୍ତି ଯେଉଁ ସ୍ଥାନଗୁଡ଼ିକରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିନାହିଁ ସେହିସବୁ ସ୍ଥାନରେ କିଛି ସେବାରେ କୋହଳତା ଆଜିଠାରୁ ଲାଗୁ ହେବ ସେହିସବୁ ସ୍ଥାନଗୁଡ଼ିକରେ ମତ୍ୟପାଳନ ଉଦ୍ୟୋଗରେ କାର୍ଯ୍ୟ ମତ୍ୟ ଓ ତତ୍ ସମନ୍ଧୀୟ ପଦାର୍ଥଗୁଡ଼ିକର ପରିବହନ ଓ ଏହିସବୁ କାର୍ଯ୍ୟସହ ଜଡ଼ିତ ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ

କୁକୁଡ଼ା ଫାର୍ମ ଓ ପଶୁପାଳନ କାର୍ଯ୍ୟକୁ ମଧ୍ୟ ଅନୁମତି ଦିଆଯାଇଛି ଗ୍ରାମାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆଇଟି ହାର୍ଡଓୟାର୍ ଉତ୍ପାଦନ କୋଇଲା ଉତ୍ପାଦନ ଖଣି ଓ ଖଣିଜ ପଦାର୍ଥ ଉତ୍ପାଦନ ପଦାର୍ଥଗୁଡ଼ିକର ପ୍ୟାକେଙ୍କିଂ ଲାଗି ମୁଣା ଉତ୍ପାଦନ କାରଖାନାଗୁଡ଼ିକରେ କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ ମାଲ୍ ପତ୍ର ପରିବହନ ପାଇଁ ସାମୁଦ୍ରିକ ବନ୍ଦର ଓ ମାଲ ପରିବହନ ଡିପୋଗୁଡ଼ିକରେ ମଧ୍ୟ କାର୍ଯ୍ୟ ଆରମ୍ଭ ହେବ ଏଥିପାଇଁ ସେମାନଙ୍କୁ ବହିଃଶୁଳ୍କ ବିଭାଗଠାରୁ ଅନୁମତିପତ୍ର ଆଶିବାକୁ ପଡ଼ିବ

ସର୍ବସାଧାରଣଙ୍କ ପାଇଁ କୌଣସି ଅସୁବିଧା ନହେବା ଲାଗି ଆଉ କିଛି ଅତିରିକ୍ତ ମନୋନୀତ କାର୍ଯ୍ୟକୁ କଟକଣାରୁ ଛାଡ଼ କରାଯାଇଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ କିଲ୍ଲାପ୍ରଶାସନମାନେ ସଂପ୍ରତି ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ ସହିତ ଏହି ସୀମିତ ଛାଡ଼କୁ ଲାଗୁ କରିବେ କିଛି ମନୋନୀତ କାର୍ଯ୍ୟକୁ ଅନୁମତି ଦେବା ପୂର୍ବରୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଓ ଜିଲ୍ଲା ପ୍ରଶାସନମାନେ କାର୍ଯ୍ୟାଳୟରେ ଶାରୀରିକ ଦୂରତା ବଜାୟ ରଖାଯିବା ପାଇଁ ଧାର୍ଯ୍ୟ ନିୟମାବଳୀର କଡ଼ାକଡ଼ି ପାଳନ ଦିଗରେ ପ୍ରଥମେ ବ୍ୟବସ୍ଥା ଗ୍ରହଣ କରିବେ ସମସ୍ତ କୃଷି ଓ ଉଦ୍ୟାନ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି ତାହା ମଧ୍ୟରେ କୃଷକ ଓ କୃଷିକ୍ଷେତ୍ରରେ ନିଯୁକ୍ତ ଶ୍ରମିକମାନଙ୍କ ଦ୍ୱାରା ଚାଷକାର୍ଯ୍ୟ କୃଷିଜାତ ପଦାର୍ଥର ସଫଗ୍ରହ ପାଇଁ ନିଯୁକ୍ତ ସଫସ୍ଥା ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ କ୍ରୟ କୃଷିଜାତ ପଦାର୍ଥ ବଜାର କମିଟି ଦ୍ୱାରା ଚାଳିତ ମଣ୍ଡି ଓ କୁଷିକାର୍ଯ୍ୟ ପାଇଁ ବ୍ୟବହୃତ ଯନ୍ତ୍ରପାତି ବିକ୍ରୟ ହେଉଥିବା ଦୋକାନଗୁଡ଼ିକ ଅନ୍ତର୍ଭୁକ୍ତ ସମସ୍ତ ଟ୍ରକ୍ ଓ ଅନ୍ୟ ମାଲ୍ପତ୍ର ବହନ କରି ନେଉଥିବା ଯାନଗୁଡ଼ିକର ଚଳାଚଳକୁ ଅନୁମତି ଦିଆଯାଇଛି ତେବେ ସେଗୁଡ଼ିକ ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଦୁଇଜଣ ଡ୍ରାଇଭର ଓ ଜଣେ ହେଲ୍ପରକୁ ଗାଡ଼ି ଚଳାଇବା ପାଇଁ ଅନୁମତି ମିଳିବ ମାଲ୍ପତ୍ର ପରିବହନ କରି ଫେରୁଥିବା ଖାଲି ଟ୍ରକ୍ ଓ ମାଲପତ୍ର ଆଶିବାକୁ ଯାଉଥିବା ଖାଲିଟ୍ରକ୍ଗୁଡ଼ିକର ଚଳାଚଳକୁ ମଧ୍ୟ ଅନୁମତି ଦିଆଯିବ ଏହା ବ୍ୟତୀତ ସମସ୍ତ ଆର୍ଥିକ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ପ୍ରତିଷ୍ଠାନଗୁଡ଼ିକ ସଂପୂର୍ଣ୍ଣର୍ପେ କାର୍ଯ୍ୟକ୍ଷମ ରହିବ ଆଉ ଏକ ବଡ଼ କୋହଳତା ସ୍ୱର୍ପ ଇଲେକ୍ଟ୍ରିସିଆନ୍ ଆଇଟି ମରାମତି ଟେକ୍ସିସାନ୍ ପାଣିପାଇପ ମିସ୍ତ୍ରୀ ମୋଟରଯାନ ମେକାନିକ୍ କାଠ ଆସବାବପତ୍ର ନିର୍ମାଣ କରୁଥିବା ମିସ୍ତ୍ରୀମାନଙ୍କୁ ମଧ୍ୟ ଆଜିଠାରୁ ସେମାନଙ୍କ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ଯେଉଁ ଅଞ୍ଚଳଗୁଡ଼ିକ କଣ୍ଟେନମେଣ୍ଟ ଜୋନ୍ ଭାବେ ନାମିତ ହୋଇନାହିଁ ସେହିସବୁ ଅଞ୍ଚଳରେ ଏହି କାର୍ଯ୍ୟଗୁଡ଼ିକୁ ଅନୁମତି ଦିଆଯିବ ନିର୍ମାଣ କ୍ଷେତ୍ରରେ ଯେଉଁଠି ଶ୍ରମିକମାନେ ରହିଥିବେ ଓ ବାହାରୁ କୌଣସି ଶ୍ରମିକଙ୍କୁ ଆଣିବାକୁ ପଡୁନଥିବ ସେଗୁଡ଼ିକରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯିବ ଜରୁରୀକାଳୀନ ସେବା ପାଇଁ ମୁତୟନ ବେସରକାରୀ ଯାନଗୁଡ଼ିକର ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି

ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଭଳି କାର୍ଯ୍ୟ ଅନ୍ତର୍ଭୁକ୍ତ ଗ୍ରାମାଞ୍ଚଳରେ ଥିବା ଉଦ୍ୟୋଗ ଓ ପୌରନିଗମ ଏବଂ ପୌରପାଳିକାଗୁଡ଼ିକର ସୀମା ବାହାରେ ଥିବା ଉଦ୍ୟୋଗ ତଥା କଞ୍ଚାମାଲ୍ ଉତ୍ପାଦନକାରୀ ଶିଳ୍ପ ଓ ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନ ଇଶ୍ରଷ୍ଟ୍ରିଆଲ୍ ଇଷ୍ଟେଟ୍ ଓ ଇଣ୍ଡଷ୍ଟ୍ରିଆଲ୍ ଟାଉନ୍ସିପ୍ଗୁଡ଼ିକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି କୋରିଅର ସେବା ଶୀତଳ ଭଣ୍ଡାର ବେସରକାରୀ ନିରାପତ୍ତା ସେବା ଯୋଗାଣକାରୀ ସଂସ୍ଥା ଓ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ସମୟରେ ଅଟକି ରହିଥିବା ଲୋକମାନେ ରହୁଥିବା ହୋଟେଲ୍ଗୁଡ଼ିକୁ ମଧ୍ୟ କଟକଣାରୁ ଛାଡ଼ କରାଯାଇଛି

ସରକାର ଏ ସଂକ୍ରାନ୍ତରେ ରାଜ୍ୟ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ କ୍କାରି କରିଛନ୍ତି ଓ ସେମାନଙ୍କର ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି ଏହି ଟିମ୍ଗୁଡ଼ିକ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବାର କଟକଣାର ସଠିକ୍ ପାଳନ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣ ଶାରୀରିକ ଦୂରତ୍ୱ ବଜାୟ ରଖାଯିବା ସ୍ୱାସ୍ଥ୍ୟ ଓ ମୌଳିକ ଢ଼ାଞାଗୁଡ଼ିକର ପ୍ରସ୍ତୁତି ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ ପେଶାଦାରମାନଙ୍କର ସୁରକ୍ଷା ଓ ଶ୍ରମିକ ଏବଂ ଗରିବ ଲୋକମାନଙ୍କ ପାଇଁ ନିର୍ମିତ ରିଲିଫ୍ ଶିବିର ଆଦିର ସମୀକ୍ଷା କରିବେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲଂଘନ ହେଉଥିବାର ଖବର ମାନ ମିଳୁଛି ଯାହା ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିପାରିବ କିଛି ସ୍ଥାନରେ ସ୍ୱାସ୍ଥ୍ୟକ୍ଷେତ୍ରର ପେଶାଦାରମାନଙ୍କ ପ୍ରତି ହିଂସାତ୍ମକ କାର୍ଯ୍ୟ ଶାରୀରିକ ଦୂରତ୍ୱ ବକାୟ ରଖିବାର ଲଂଘନ ଓ ଯାନବାହାନ ଚଳାଚଳ କରୁଥିବାର ଖବରମାନ ଆସି ପହଞ୍ଚିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସଂକ୍ରାନ୍ତରେ ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀଗୁଡ଼ିକର କଡ଼ାକଡ଼ି ଭାବେ ପାଳନକୁ ନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରିଛି ୟୁଏସ୍ ଟିମ୍ ଚୀନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କରୋନା ଭୂତାଣୁ ସଂକ୍ରାନ୍ତରେ ତଦନ୍ତ ପାଇଁ ଆମେରିକା ଚୀନ୍କୁ ଏକ ବିଶେଷଜ୍ଞ ଦଳ ପଠାଇବାକୁ ଚାହୁଁଛି କରୋନା ଭୂତାଣୁର ସଂକ୍ରମଣ ପାଇଁ ଚୀନ ଯଦି ଜାଣିଶୁଣି ଦାୟୀ ରହିଥାଏ ତେବେ ଚୀନକୁ ଏହାର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ଚେତାବନୀ ଦେବାର ଦିନକ ପରେ ଶ୍ରୀ ଟ୍ରମ୍ପ ଏହା କହିଛନ୍ତି

କାରଣ ଚୀନର ଓ୍ୱହାନ ସହରରେ ଗତବର୍ଷ ଡିସେମ୍ବର ମାସରୁ ଭୂତାଣୁର ସଂକ୍ରମଣ ଆରମ୍ଭ ହୋଇଥିଲା ଓ୍ୱହାନ ଭୂତାଣୁ ଗବେଷଣା ପ୍ରତିଷ୍ଠାନରୁ ଏହି ଭୂତାଣୁ ଅନ୍ୟ ସ୍ଥାନକୁ ବ୍ୟାପିଥିବାର ସମ୍ଭାବନା ବିଷୟରେ ଆମେରିକା ତଦନ୍ତ ଆରମ୍ଭ କରିଦେଇଛି କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ ଚୀନର ଆଭିମୁଖ୍ୟକୁ ନେଇ ଶ୍ରୀ ଟ୍ରମ୍ପ ବାରମ୍ଭାର ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି ଚୀନ୍ କୌଣସି ବିଷୟରେ ଖୋଲାଖୋଲି ତଥ୍ୟ ଦେଉନାହିଁ ଓ ପ୍ରାରମ୍ଭିକ ସ୍ତରରେ ଆମେରିକା ସହିତ ସହଯୋଗ କରିନାହିଁ ବୋଲି ସେ ଦୋଷାରୋପ କରିଛନ୍ତି

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଫତୁଆ ଜାରି କରାଯାଇଛି ପରିଷଦ କହିଛି ଉପବାସ କେବଳ ସୁସ୍ଥଲୋକମାନେ କରିବେ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ କୌଣସି ବ୍ୟକ୍ତି ରମଜାନ ଉପବାସ ନ କରିବାକୁ ଫତୁଆ କାରି କରାଯାଇଛି କୋଭିଡ୍ ନାଇଷ୍ଟିନ୍ର ମୁକାବିଲରେ କାର୍ଯ୍ୟ କରୁଥିବା ଡାକ୍ତର ଓ ଚିକିତ୍ସା କର୍ମଚାରୀମାନେ ମଧ୍ୟ କୌଣସି ଉପବାସ ନ କରିବା ପାଇଁ ଫତୁଆ କମିଶନ କହିଛି